ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ବିରୋଧରେ ଭାରତର ସଂଗ୍ରାମ ଏବଂ ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଉଦାହରଣ ପାଲଟିଛି ସେ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେବା ସହ ନିଜର ନାଗରିକମାନଙ୍କୁ ଖୁବ୍ଶୀଘ୍ର ଟିକା ଦେବାର ସଫଳତା ହାସଲ କରିଛି

ଏଥିପାଇଁ ତାଙ୍କ ନିକଟକୁ ସାରା ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସାର ସୁଅ ଛୁଟୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଭାରତ ଔଷଧ ଏବଂ ଟିକା କ୍ଷେତ୍ରରେ ଆମ୍ନିର୍ଭର ହୋଇପାରିଥିବାରୁ ଏହା ନିକଟରେ ବିଶ୍ୱ ପାଇଁ ସେବା ଯୋଗାଇଦେବାର କ୍ଷମତା ରହିଛି ଏହା ହିଁ ଆମ୍ନିର୍ଭର ଭାରତ ଅଭିଯାନର ମ୍ବଳମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କ ସମ୍ପର୍କରେ ସ୍ବଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାଗ୍ୟଶ୍ରୀ ପଟ୍ଟଚିତ୍ର ଶିଖିବା ଆରମ୍ଭ କରି ଏହି କଳାରେ ସିଦ୍ଧହସ୍ତ ହୋଇପାରିଛନ୍ତି ପଟ୍ଟଚିତ୍ରରେ ନୃତନ ସ୍ଟକନଶୀଳତା ଆଣି ଏହାକୁ ଦେଶବାସୀଙ୍କ ନିକଟରେ ଉପସ୍ଥ୍ୟପିତ କରିବାର ପ୍ରୟାସ ଜାରି ରଖିବେ ବୋଲି ଭାଗ୍ୟଶ୍ରୀ କହିଥିଲେ ସେହିପରି ଝାଡ଼ଖଣର ଡୁମ୍କା ଅଞ୍ଚଳର କଣେ ଅଧ୍ୟକ୍ଷକଙ୍କ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେ ବିଦ୍ୟାଳୟର କାନ୍ତୁଗୁଡ଼ିକରେ ଇଂରାଜୀ ଓ ହିନ୍ଦୀ ବର୍ଷମାଳାର ଅକ୍ଷରଗୁଡ଼ିକ ଚିତ୍ରିତ କରାଇଛନ୍ତି ଏହା ପିଲାମାନଙ୍କୁ ପଢ଼ିବାରେ ବେଶ୍ ସହାୟକ ହୋଇଛି ଏଭଳି ଉଦ୍ୟମର ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି କୋଲକାତାର ଅପର୍ଷ୍ଣା ଦାସ ଫାଷ୍ଟଟ୍ୟାଗ୍ କାର୍ଯ୍ୟକ୍ରମର ପ୍ରଶଂସା କରି ନମୋ ଆପ୍ରେ ଦେଇଥିବା ମତାମତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ

ଟୋଲ୍ପ୍ଲାଜା ଗୁଡ଼ିକରେ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡୁନାହିଁ

ଦେଶବାସୀ ସଡ଼କ ସୁରକ୍ଷାର ସମସ୍ତ ନିୟମାବଳୀ ମାନିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପିଏମ ପ୍ରବୁଦ୍ଧ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱାମୀ ବିବେକାନନ୍ଦ ଭାରତକୁ ଏକ ସାଂସ୍କୃତିକ ପ୍ରାଣକେନ୍ଦ୍ରଭାବେ ଦେଖିଆସିଛନ୍ତି ସେ କହିଛନ୍ତି ସ୍ୱାମୀଜୀ ରାଜନୈତିକ ଓ ଆଞ୍ଚଳିକ କ୍ଷେତ୍ର ବାହାରେ ଏକ କାଗ୍ରତ ଭାରତ ସୃଷ୍ଟି କରିବା ପାଇଁ ଚାହୁଁଥିଲେ

ଗରିବମାନଙ୍କୁ ସଶକ୍ତ କରିବାକୁ ନେଇ ସ୍ୱାମୀଜୀଙ୍କ ଚିନ୍ତାଧାରା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସ୍ୱାମୀଜୀ ସବୁବେଳେ ଚାହୁଁଥିଲେ ଯଦି ଗରୀବମାନେ ସଶକ୍ତ ହୋଇପାରୁନାହାନ୍ତି ତେବେ ସଶକ୍ତୀକରଣକୁ ସେମାନଙ୍କ ନିକଟରେ ପହଞ୍ଚାଯାଉ ବର୍ଭମାନ ଭାରତ ଏହି ନୀତିରେ କାର୍ଯ୍ୟ କରୁଛି ସେ କହିଛନ୍ତି ଯଦି ଗରୀବଟିଏ ବ୍ୟାଙ୍କ ନିକଟରେ ପହଞ୍ଚପାରୁନାହିଁ ତେବେ ବ୍ୟାଙ୍କ ଗରୀବଙ୍କ ନିକଟରେ ପହଞ୍ଚିବା ଉଚିତ ଯାହାକି ଜନଧନ ଯୋକନାରେ କରାଯାଉଛି ସେହିପରି ଯଦି ଗରୀବଟି ବୀମା ନିକଟରେ ପହଞ୍ଚପାରୁନାହିଁ ତେବେ ବୀମା ଗରିବ ନିକଟରେ ପହଞ୍ଚିବା ଆବଶ୍ୟକ ଯାହା ଜନସୁରକ୍ଷା ଯୋଜନା ମାଧ୍ୟମରେ କରାଯାଉଛି ଯଦି ଗରୀବଟିଏ ସ୍ୱାସ୍ଥ୍ୟସେବା ପାଇପାରୁନାହିଁ ତେବେ ସ୍ୱାସ୍ଥ୍ୟସେବା ତା' ନିକଟରେ ପହଞ୍ଚବା ଉଚିତ ଯାହାକି ଆୟୁଷ୍ମାନ ଭାରତ ଯୋଜନାରେ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ଯେ ସଡକ ଶିକ୍ଷା ବିଦ୍ୟୁତ ଓ ଇଷ୍କରନେଟ ସଂଯୋଗ ଆଜି ଦେଶର କୋଣ ଅନୁକୋଶରେ ବିଶେଷକରି ଗରୀବଙ୍କ ନିକଟରେ ପହଞ୍ଚପାରୁଛି

ସେ କହିଛନ୍ତି ଏହା ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ପ୍ରବୁଦ୍ଧ ଭାରତର ଦର୍ଶନ ଏବଂ ଭାରତ ଏହା ମାଧ୍ୟମରେ ବିଶ୍ୱର ସମସ୍ୟାର ସମାଧାନ କରିପାରୁଛି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ପଣ୍ଟିମବଙ୍ଗ ସମେତ ପୂର୍ବ ଭାରତର ସାମଗ୍ରିକ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି

ଧୋବି ଦୁର୍ଗାପୁର ଗ୍ୟାସ ପାଇପଲାଇନ ମାଧ୍ୟମରେ ପ୍ରଥମ ଥର ପାଇଁ ପଣ୍ଟିମବଙ୍ଗରେ ପାଇପ ଦ୍ୱାରା ଗ୍ୟାସ ଯୋଗାଣ ହେବ

ରାଜ୍ୟସଭାର କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସବୁ ରାଜନୈତିକ ଦଳ ସମର୍ଥନ ଦେବା ସକାଶେ ଏହ ବୈଠକ ଅନୁଷ୍ଠିତ ହୋଇଥିଲା ଦଳର ଫଳପ୍ରଦ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ସକାଶେ ଶ୍ରୀ ନାଇଡୁ ବିଭିନ୍ନ ଦଳର ନେତାମାନଙ୍କୁ ନିବେଦନ କରିଥିଲେ ଗୃହର ସମସ୍ତ ବିତର୍କ ଓ ଆଲୋଚନାରେ ନେତାମାନେ ପୂର୍ଣ୍ଣ ଅଂଶଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

ସେହିପରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ସାଧାରଣ ବଜେଟ୍ ଉପରେ ଆଲୋଚନା କରିବା ପାଇଁ ଅଧିକ ସମୟ ଆବଶ୍ୟକ କରୁଥିବା ନେତାମାନଙ୍କ ପାଇଁ କାର୍ଯ୍ୟସୂଚୀ ପୁନଃ ସ୍ଥିର କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ କହିଚ୍ଛନ୍ତି ଗୃହ ପରିଚାଳନା ସମ୍ପର୍କରେ ଶ୍ରୀ ନାଇଡ଼ୁ କହିଛନ୍ତି ମନ୍ତ୍ରୀମାନେ ଉଭୟ ବିଲ୍ ପାରିତ ହେବା ଏବଂ ବିତର୍କ ଶେଷରେ ଉତ୍ତର ଦେବା ସମୟରେ ସଂକ୍ଷେପରେ କଥାବାର୍ତ୍ତା କରିବାର କଳା ଶିଖିବା ଉଚିତ ଯାହାଫଳରେ ସଦସ୍ୟମାନଙ୍କୁ କହିବା ପାଇଁ ଅଧିକ ସମୟ ମିଳିବ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବଜେଟ୍ ଉପସ୍ଥାପନର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯିବ କାର୍ଯ୍ୟକ୍ରମ ମଧ୍ୟରେ କେନ୍ଦ୍ର ବଜେଟ୍ ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ବିଶ୍ଳେଷଣ ସ୍ୱତନ୍ତ ବଜେଟ୍ ବୁଲେଟିନ୍ ବଜେଟ୍ ଉପରେ ଲୋକମାନଙ୍କର ପ୍ରତିକ୍ରିୟା ଓ ଅନେକ ସାକ୍ଷାତ୍କାର ସ୍ଥାନ ପାଇବ

ଏହା ଏଫ୍ଏମ୍ ଗୋଲ୍ଡ୍ ଚ୍ୟାନେଲ୍ ଓ ଅନ୍ୟାନ୍ୟ ଫ୍ରିକୁଏନ୍ସି ଗୁଡ଼ିକରେ ଉପଲବ୍ଧ ହେବ

ଦେଶରେ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

ସେ କହିଛନ୍ତି ଦେଶର ମହିଳାମାନେ କ୍ରୀଡା କୃଷି ସମେତ ପ୍ରତ୍ୟେକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିସାରିଛନ୍ତି ଜାତୀୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଜାଭଡେକର କହିଛନ୍ତିଆଜି ମଧ୍ୟ ଲିଙ୍ଗଗତ ଅସମାନତାକୁ ଓ ମହିଳାଙ୍କ ପ୍ରତି ହିଂସା ଦେଖାଯାଉଛି